ଯାହାଦ୍ୱାରା ଏହି ଅଞ୍ଚଳର ଯୁବବର୍ଗ ନିଜର ପ୍ରସ୍ତତ ଦ୍ରବ୍ୟକୁ ଦେଶରେ ତଥା ବିଦେଶରେ ପହଞାଇ ପାରିବେ

ମିଛ କହ୍ଥିବା ଏହି ସରକାରଙ୍କୁ ବଦଳାଇବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଏଥିସହ ବିଛୁପାଲି ଷେସନକୁ ମଧ୍ଧ କାତି ଉଦ୍ଦେଶ୍ୟରେ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି

ଫଳରେ ଦାରିଙ୍ଗିବାଡ଼ିରୁ ବ୍ରହ୍କପୁର ବାଲିଗୁଡ଼ା ଓ ସୋରଡ଼ାକୁ ଯାତାୟାତ ବନ୍ଦ ରହିଥିଲା

ଏହି ଘଟଣାକୁ ନେଇ ବିଭାଗୀୟ ମନ୍ତୀ ରମେଶ ଚନ୍ଦ୍ର ମାଝୀ ଘଟଶାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷାନ ଗ୍ରହଶ କରାଯାଇଛି

ସମ୍ମୂକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ସ୍ପୁପାରିସ୍ କରିଥିବା ଜଣାପଡ଼ିଛି

ସେହିପରି ମଥୁରାରେ ମହାରାଜ କଂସ ହାତୀ ଉପରେ ବସି ନଗର ଭ୍ରମଶ କର୍କଛନ୍ତି

ତେବେ ଡାକ୍ତର ଉଭୟ ମା ଓ ଛୁଆଙ୍କୁ ମୃତ ଘୋଷଣା କରିଥିଲେ